ଏହି ଅବସରରେ ଆୟୋଜିତ ହେବାକୁ ଥିବା ରୋଡ ଶୋରେ ମଧ ମୁଖ୍ୟମନ୍ତୀ ଯୋଗଦେବେ

ଅନ୍ୟ ପକ୍ଷରେ ଶିକ୍ଷାୟନ ଷେତ୍ରରେ ରାଜ୍ୟର ଦ୍ରତ ବିକାଶ ଦେଖି ବିଜେପି ଈର୍ଷାନ୍ୱିତ ବୋଲି ବିଜୁଜନତା ଦଳ ମୁଖପାତ୍ର ଡକ୍ଟର ସସ୍ଗିତ ପାତ୍ର କହିଛନ୍ତି

ଭୁବନେଶ୍ୱରଠାରେ ଆୟୋଜିତ ରାକ୍ୟସ୍ତରୀୟ ସମାବେଶକୁ ଉଦ୍ଘାଟନ କରି ହସ୍ତତ୍ତ ବୟନଶିଳ୍ ମନ୍ତୀ ସ୍ନେହାଙ୍ଗିନୀ ଛୁରିଆ ଏହା କହିଛନ୍ତି

ଏହି କେତ୍ରର ବିକାଶ ଲାଗି ଓଡ଼ିଶା ହସ୍ତତ୍ତ ଏବଂ ହସ୍ତଶିଚ୍ଚ ବିକାଶ ପରିଷଦ ଗଠନ କରାଯାଇଛି

ତାଙ୍କ ସ୍ଥାନରେ ହାଇକୋର୍ଟର ବରିଷ୍ ବିଚାରପତି ଇନ୍ଦ୍ରକିତ ମହାନ୍ତି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱଗ୍ରହଶ କରିଛନ୍ତି

ତାମିଲ ସିନେମା ଓ ସାହିତ୍ୟ କ୍ଷେତ୍ରରେ ମଧ ତାଙ୍କର ଅବଦାନ ଅତୁଳନୀୟ

ମୁଖ୍ୟମନ୍ତୀଙ୍କ ନିର୍ଦ୍ଦେଶକ୍ରମେ ବିଜେଡ଼ିର ଏହି ଦୁଇ ବରିଷ ନେତା ଆଜି ଚେନ୍ନାଇ ଗସ୍ତ କରିବେ